ଆଇଏମ୍ଏ ସଭାପତି ଡକ୍କର ରଞ୍ଜନ ଶର୍ମା ଏ ସଂକ୍ରାନ୍ତୀୟ ଅଧ୍ୟାଦେଶକ୍ତ ସ୍ୱାଗତ କରି ଏଥିପାଇଁ ପ୍ରଧାନମନ୍ତ୍ରୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଇଏମ୍ଏର ମହାରାଷ୍ଟ୍ର ଶାଖା ମଧ୍ୟ କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିଛି ସ୍ୱାସ୍ଥ୍ୟକର୍ମୀମାନଙ୍କ ପ୍ରତି ଯେକୌଣସି ହିଂସାତ୍ମକ କାର୍ଯ୍ୟ ଏହି ଅଧ୍ୟାଦେଶ ବଳରେ ଉଭୟ ଧର୍ତ୍ତବ୍ୟ ଓ ଜାମିନବିହୀନ ଅପରାଧ ହେବ ଏହାର ସଭାପତି ଡକ୍କର ଅବିନାଶ ଭୁଷ୍ଣ୍ୱେ ଏହି ଅଧ୍ୟାଦେଶ ଡାକ୍ତରମାନଙ୍କ ସୁରକ୍ଷା ପାଇଁ ଏକ ଦୀର୍ଘ ପ୍ରତିକ୍ଷୀତ ପଦକ୍ଷେପ ଥିଲା ବୋଲି କହିଚ୍ଛନ୍ତି

ଏହି ଅଧ୍ୟାଦେଶ ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷା ଦେବ ଏହି ଅଧ୍ୟାଦେଶ ଅନୁସାରେ ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପ୍ରତି ହିଂସାତ୍କ କାର୍ଯ୍ୟ ଧର୍ଭବ୍ୟ ଓ ଜାମିନବିହୀନ ଅପରାଧ ହେବ ଏବଂ ସେମାନଙ୍କୁ ଶାରିରୀକ ଆଘାତ ପହଞ୍ଚଲେ କ୍ଷତିପୂରଣ ମିଳିବ ସେମାନଙ୍କ ପ୍ରତି ହିଂସାମ୍କ କାର୍ଯ୍ୟ ମଧ୍ୟରେ ହଇରାଣହରକତ ଶାରିରୀକ ଆଘାତ ଓ ଧନସମ୍ପତ୍ତି ନଷ୍ଟକୁ ଅନ୍ତର୍ଭୁକ୍ତ କରାଯାଇଛି

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ମାରିଲା ଡିସ୍କୋଭରୀ କ୍ରଜ୍ ଜାହାଜର କୌଣସି କର୍ମଚାରୀ କୋଭିଡ ନାଇଷ୍ଟିନ୍ରେ ସଂକ୍ରମିତ ହୋଇନଥିବାର ପରୀକ୍ଷାରୁ ଜଣାପଡିଛି

ଜାହାଜ କର୍ମଚାରୀମାନେ ଜାହାଜରୁ ଅବତରଣ କରିବା ପରେ ସେମାନଙ୍କର ଯାତ୍ରା ସମ୍ପନ୍ଧୀୟ ବିବରଣୀ ଦେବାକୁ ପଡିବ ଏହାପରେ ସେମାନଙ୍କର ନମ୍ବନା ପରୀକ୍ଷା କରାଯିବ ଓ ଆବଶ୍ୟକ ପଡିଲେ ସେମାନଙ୍କୁ ପ୍ରଥକ୍ କରି ରଖାଯିବ ସେମାନଙ୍କୁ ସେମାନଙ୍କର ଘରେ ପହଞ୍ଚବା ପାଇଁ ପାସ୍ ଯୋଗାଇ ଦିଆଯିବ

ଏଥିପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାର ଗୁଡ଼ିକୁ ଅନୁମତି ପ୍ରଦାନ କରାଯାଉଛି

ସୋନିଆଗାନ୍ଧୀ ଷ୍ଟେଟମେଣ୍ଟ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି କୋଭିଡ ନାଇଷ୍ଟିନ୍ର ମୁକାବିଲା ପାଇଁ ପରୀକ୍ଷା ସଂକ୍ରମିତ ବ୍ୟକ୍ତିମାନଙ୍କୁ ଠାବ କରିବା ଓ ପୂଥକୀକରଣର କୌଣସି ବିକ୍ସ ନାହିଁ ବୋଲି ପାର୍ଟି ବାରମ୍ଭାର ପ୍ରଧାନମନ୍ତ୍ରୀଙ୍କୁ କହିଆସୁଛି କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀମତୀ ଗାନ୍ଧୀ କହିଛନ୍ତି ବର୍ତ୍ତମାନସୁଦ୍ଧା ନମୂନା ପରୀକ୍ଷା ବହୁତ କମ୍ ରହିବା ଓ ପରୀକ୍ଷା କିଟ୍ ଯୋଗାଣ ଯଥେଷ୍ଟ ନଥିବା ଅତ୍ୟନ୍ତ ଦୂର୍ଭାଗ୍ୟଜନକ

ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ପଡିଥିବାରୁ ବେକାରୀ ଆହୁରି ବଢ଼ିବାର ଯଥେଷ୍ଟ ସମ୍ଭାବନା ଥିବା କଥା ସେ କହିଛନ୍ତି

ଯେଉଁ ଶ୍ରମିକମାନେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ସେମାନଙ୍କୁ ଖାଦ୍ୟ ଓ ଅର୍ଥ ଯୋଗାଣ ପାଇଁ ସେ ନିବେଦନ କରିଛନ୍ତି

କୋଭିଡ ଆଣ୍ଟିନିଓ ଗ୍ରୁଟେରସ ଜାତିସଂଘ ସେକେଟ୍ରାରୀ ଜେନେରାଲ ଆଣ୍ଟିନିଓ ଗୁଟେରସ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ବିଶ୍ୱବ୍ୟାପୀ ହେବା ସହ ଏହା ମାନବୀୟ ସଂକଟ ସୃଷ୍ଟି କରିଛି ଓ ମାନବାଧିକାର କ୍ଷେତ୍ରରେ ମଧ୍ୟ ବଡ ସଂକଟ ଆଶିଦେଇଛି ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ଗୁଟେରସ କହିଛନ୍ତି କୋଭିଡ ନାଇଷ୍ଟିନର ମୁକାବିଲା ପାଇଁ ସେବା ପ୍ରଦାନରେ ପକ୍ଷପାତ ହେଉଥିବାର ଦେଖିବାକୁ ମିଳିଛି ସେ କହିଛନ୍ତି କୋଭିଡ ନାଇଷ୍ଟିନ୍ ସଂକ୍ରମଣ କିଛି ସମ୍ପ୍ରଦାୟ ପ୍ରତି ଅଶ୍ଳୀଳ ଭାବ ସୂଷ୍ଟି କରିଛି ଓ ଏହାକୁ ନେଇ ସମାଜରେ ଘୃଣାଭାବ ସୃଷ୍ଟିକାରୀ ମନ୍ତବ୍ୟ ଦୁର୍ବଳ ଶ୍ରେଣୀଗୁଡ଼ିକ ଉପରେ ଅତ୍ୟାଚାର ପ୍ରଭୃତି ବୃଦ୍ଧି ପାଇଛି କଡ଼ା ସୁରକ୍ଷା ପଦକ୍ଷେପ ଯୋଗୁଁ ସ୍ୱାସ୍ଥ୍ୟସେବା ଯୋଗାଣରେ ଅସୁବିଧା ଦେଖାଦେଇଛି କିଛି ଦେଶରେ ଜାତିଗତ ଜାତୀୟତାଭାବ ଲୋକମାନଙ୍କ ତୁଷ୍ଠିକରଣ ଏକଛତ୍ରବାଦ ଓ ମାନବାଧିକାର ଲଙ୍ଘନ ଭଳି ଘଟଣାଗୁଡ଼ିକ ପାଇଁ ସେ କିଛି ଦେଶକୁ ଚେତାବନୀ ଦେଇଛନ୍ତି ପୂର୍ବରୁ ଶ୍ରୀ ଗୁଟେରସ ସମଗ୍ର ବିଶ୍ୱରେମାନବାଧିକାର ସୁରକ୍ଷାପାଇଁ ସମସ୍ତ ଦେଶ ବ୍ୟବସାୟିକ ସଂଗଠନ ଓ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ସେ କହିଥିଲେ ଦେଶଗୁଡ଼ିକର ସରକାର ମାନେ ସେମାନଙ୍କର ନୀତିରେ ସ୍ୱଚ୍ଚତା ଉତ୍ତରଦାୟିତା ବାକ୍ ସ୍ୱାଧୀନତା ପ୍ରଭୂତି ବଜାୟ ରଖିବା ଅତ୍ୟନ୍ତ ଅପରିହାର୍ଯ୍ୟ ବିଲ୍ଗ୍ରେଟ୍ସ ପ୍ରଧାନମନ୍ତ୍ରୀ ମାଇକ୍ରୋସପ୍ଟ ପ୍ରତିଷ୍ଠାତା ବିଲ୍ଗେଟ୍ସ କୋଭିଡ ନାଇଷ୍ଟିନ୍ର ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ଓ ସକ୍ରିୟ ପଦକ୍ଷେପ ଗ୍ରହଣ ପାଇଁ ତାଙ୍କର ଭୂୟସୀ ପ୍ରଶଂସା କରିଛନ୍ତି ଶ୍ରୀ ଗେଟ୍ସ କହିଚ୍ଚନ୍ତି ଦେଶବ୍ୟାପୀ ଗୃହମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ ହଟ୍ସଟ୍ଗୁଡ଼ିକୁ ଚିହ୍ନଟ କରିବା ପାଇଁ ପଦକ୍ଷେପ ପୃଥକୀକରଣ ଦିଗରେ ନିଆଯାଇଥିବା ପଦକ୍ଷେପ ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ସରକାରଙ୍କ ଦ୍ୱାରା ଖର୍ଚ୍ଚ ବୃଦ୍ଧି ଅତ୍ୟନ୍ତ ପ୍ରଶଂସନୀୟ ଶ୍ରୀ ଗେଟ୍ସ କହିଛନ୍ତି ମୋଦି ସରକାର କୋଭିଡ ନାଇଷ୍ଟିନ୍ର ମୁକାବିଲା ପାଇଁ ତାଙ୍କର ଉନ୍ନତ ଡିକିଟାଲ କ୍ଷମତାର ମଧ୍ୟ ସମ୍ପୂର୍ଣ୍ଣ ବିନିଯୋଗ କରିଛନ୍ତି ଓ ଆରୋଗ୍ୟ ସେତୁ ଭଳି ଆପ୍ ବାହାର କରିଛନ୍ତି ସେ କହିଛନ୍ତି ଶ୍ରୀ ମୋଦି ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଦେଶର ସମସ୍ତ ନାଗରିକଙ୍କୁ ସୁରକ୍ଷା ଦେବା ମଧ୍ୟରେ ଉତ୍ତମ ସନ୍ତୁଳନତା ରକ୍ଷା ପାଇଁ କରିଥିବା ପ୍ରଚେଷ୍ଟା ପ୍ରଶଂସନୀୟ

କୋଭିଡ ନାଇଷିନ୍ରୁ ବିଶ୍ୱବାସୀଙ୍କୁ ସୁରକ୍ଷା ଦେବାକୁ ଫାଉଣ୍ଡେସନ ପକ୍ଷରୁ ସମସ୍ତ ଦେଶକୁ ଆହ୍ୱାନ ଦିଆଯାଇଛି

ରେଳବାଇର ବିଭିନ୍ନ ରନ୍ଧନଶାଳାରୁ ଏହି ଭୋଜନଗୁଡ଼ିକ ଯୋଗାଇ ଦିଆଯିବ ଯେଉଁ ସ୍ଥାନଗୁଡ଼ିକରେ ଜିଲ୍ଲା ପ୍ରଶାସନମାନେ ଏହି ରନ୍ଧାଖାଦ୍ୟକୁ ନେଇ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରିପାରୁଛନ୍ତି ସେହିସବୁ ସ୍ଥାନରେ ରେଳବାଇ ଏହି ପ୍ରସ୍ତାବ ଦେଇଛି

ସେ କହିଛନ୍ତି ଏଭଳି କାର୍ଯ୍ୟ ଏକ ସ୍ୱସ୍ଥ ଗଣତନ୍ତର ବିରୁଦ୍ଧାଚରଣ କରୁଛି ଏକ ବେସରକାରୀ ସମ୍ଭାଦ ସଂସ୍ଥାର ମୁଖ୍ୟ ସମ୍ପାଦକଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣା ଉପରେ ସେ କହିଛନ୍ତି ଏ କ୍ଷେତ୍ରରେ ତଦନ୍ତ ଆରମ୍ଭ କରାଯାଇଛି ଓ ଆଇନ୍ ଅନୁସାରେ ପଦକ୍ଷେପ ନିଆଯିବ ମୁମ୍ବାଇରେ ସେହି ସମ୍ପାଦକଙ୍କ ଉପରେ ଗତକାଲି ଆକ୍ରମଣ ହୋଇଥିଲା